ବେଠକରେ ଏହା ଅନୁମୋଦନ ଲାଭ କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ଟ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏହି ଟିକା ପହଞ୍ଚିବା ପରେ ରାକ୍ୟରେ ଦେଖାଦେଇଥିବା ଟିକାର ଅଭାବ ଦ୍ର ହୋଇପାରିବ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଟିକାର ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ

ଛତିଶଗଡ଼ ସୀମାରେ ପୁଲିସ୍ ପେଟ୍ରୋଲିଂ ଓ ଯାଞ କାର୍ଯ୍ୟ ବୃଦ୍ଧି କରାଯାଇଥିବା ସେ ସ୍ଚନା ଦେଇଛନ୍ତି

ପରବର୍ତ୍ତୀ ବିଙ୍କପ୍ତି ବାହାରିବା ପର୍ଯ୍ୟନ୍ତ ଏହି ଟେଷ୍ଟ ସୁଗିତ ରଖିବାକ ନିର୍ଦ୍ଦେଶ ଦିଆଯାଇଛି